ଚକଗ୍ରେସ ସଭାପତି ରାହୁଲ ଗାନ୍ଧି କହିଛନ୍ତି ତାଙ୍କ ଦଳ କ୍ଷମତାକୁ ଆସିଲେ ଚାଷୀମାନଙ୍କ ଋଣ ଛାଡ଼ କରାଯିବ

ୟୁଏନ୍ ଆଜହର ଇଣ୍ଡିଆ ଭାରତ କହିଛି ଯେଉଁସବୁ ଆତଙ୍କବାଦୀ ସଂଗଠନ ଓ ଏହାର ନେତାମାନେ ଭାରତର କ୍ଷତି ଘଟାଉଛନ୍ତି ସେମାନଙ୍କ ବିରୁଦ୍ଧରେ ବିହୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆନ୍ତର୍ଜାତିକ ମଞ୍ଚ ମାଧ୍ୟମରେ ଉଦ୍ୟମ ଜାରି ରହିଛି ପାକିସ୍ତାନ ଭିଭିକ ଜୈସେ ଇ ମହମ୍ମଦ ଆତଙ୍କବାଦୀ ସଂଗଠନର ମୁଖ୍ୟ ମସୁଦ ଆଜାହରକୁ ଆନ୍ତର୍ଜାତିକ ଆତଙ୍କବାଦୀ ଘୋଷଣା କରିବାକୁ ନେଇଥିବା ନିଷ୍ପଭିକୁ ଭାରତ ଏହି ପରିପ୍ରେକ୍ଷୀରେ ସ୍ୱାଗତ କରିଛି ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରବିଶ କୁମାର କହିଛନ୍ତି ଆତଙ୍କବାଦ ବିରୁଦ୍ଧରେ ଲଢ଼େଇ କରିବାକୁ ବିଶ୍ୱ ସମୁଦାୟ ଯେଉଁ ପ୍ରତିବଦ୍ଧତା ପ୍ରକାଶ କରିଆସୁଛି ଆଜାହର ମହମ୍ମଦକୁ ଆତଙ୍କବାଦୀ ଘୋଷଣା କରିବା ସେ ଦିଗରେ ଏକ ଉଚିତ ପଦକ୍ଷେପ ଏଠାରେ ସୂଚନାଯୋଗ୍ୟ ଯେ ଆମେରିକାଫ୍ରାନ୍ସ ଓ ବ୍ରିଟେନ୍ ପକ୍ଷରୁ ନିରାପତ୍ତା ପରିଷଦରେ ଅଣାଯାଇଥିବା ଏକ ପ୍ରସ୍ତାବ ଭିତ୍ତିରେ ମାସୁଦ୍ ଆକାହରକୁ ବିଶ୍ୱ ଆତଙ୍କବାଦୀ ଘୋଷଣା କରାଯାଇଛି ଏହି ପ୍ରସଙ୍ଗରେ ମାସୁଦ୍କୁ ସମର୍ଥନ କରିଆସୁଥିବା ଚୀନ୍ ଶେଷ ମୁହୂର୍ତ୍ତରେ ତା'ର ନିଷ୍କଭି ପରିବର୍ତ୍ତନ କରିଥିଲା ଜାତିସଂଘରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୃତ ତଥା ସ୍ଥାୟୀ ପ୍ରତିନିଧି ସଏଦ ଆକବରୁଦ୍ଦିନ କହିଛନ୍ତି ଏହି ପ୍ରସଙ୍ଗରେ ଛୋଟବଡ଼ ସବୁ ରାଷ୍ଟ୍ର ଏକ ହୋଇ ପ୍ରସ୍ତାବ ସପକ୍ଷରେ ମତ ଦେଇଛନ୍ତି ଏଥିପାଇଁ ଭାରତ ସେମାନଙ୍କ ପାଖରେ ଋଣୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ଜାତିସଂଘର ଏହି ନିଷ୍କଭି ଆତଙ୍କବାଦ ବିରୁଦ୍ଧରେ ଲଢ଼େଇ କରୁଥିବା ଭାରତ ପାଇଁ ଏକ ବଡ଼ ସଫଳତା ଆତଙ୍କବାଦର ପରିସମାପ୍ତି ପାଇଁ ଭାରତ ତା'ର ଉଦ୍ୟମ ଜାରି ରଖିବ ବୋଲି ସେ କହିଛନ୍ତି

ସେ ନିଜ ଇଚ୍ଛାରେ ଏଶିକି ବିଦେଶ ଭ୍ରମଣ କରିପାରିବ ନାହିଁ ଏବଂ ବିଦେଶରେ ତା'ର ଆର୍ଥିକ କାରବାର ନିଷିଦ୍ଧ ହେବ ଏଠାରେ ସ୍ଟଚନାଯୋଗ୍ୟ ଯେ ମାସୁଦ୍ ଆଜାହର ଭାରତର ପୁଲଓ୍ୱାମା ଆକ୍ରମଣ ଘଟଣାରେ ସଂପୃକ୍ତ ଥିଲା

ଏହି ଘଟଣା ପାଇଁ ଜେସ ଇ ମହମ୍ମଦ ନିଜକୁ ଦାୟୀ କରିଥିଲା ପୁଲୱାମା ଘଟଣା ପରେ ଫ୍ରାନ୍ନ ଆମେରିକା ଓ ବ୍ରିଟେନ୍ ଆକାହରକୁ ବିଶ୍ୱ ଆତଙ୍କବାଦୀ ଘୋଷଣା କରିବା ପାଇଁ ଜାତିସଂଘରେ ଏକ ପ୍ରସ୍ତାବ ଆଣିଥିଲେ ପ୍ରଥମେ ଏହା ଉପରେ ଚୀନ୍ ଏକ ବୈଷୟିକ କଟକଣା ଜାରି କରି ଚତୁର୍ଥ ଥର ଏହାକୁ ବିଳୟିତ କରିବାକୁ ଉଦ୍ୟମ କରିଥିଲା ତେବେ ପ୍ରବଳ ଆନ୍ତର୍ଜାତିକ ଚାପ ଫଳରେ ଶେଷରେ ଏହି ବିରୋଧରୁ ଚୀନ୍ ଓହରି ଯାଇଥିଲା ଇସି ବିଜେପି କଂଗ୍ରେସ ମହାରାଷ୍ଟ୍ରର ଲାଟୁର୍ଠାରେ ପ୍ରଧାନମନ୍ତ୍ରୀ ଏକ ନିର୍ବାଚନ ସଭାରେ ଦେଇଥିବା ଭାଷଣ ଆଦର୍ଶ ଆଚରଣ ବିଧିର ଉଲ୍ଲ୍ଲଂଘନ କରୁନାହିଁ ବୋଲି ନିର୍ବାଚନ କମିଶନଙ୍କ ପକ୍ଷରୁ କୁହାଯାଇଛି ନିର୍ବାଚନ କମିଶନ ପକ୍ଷରୁ କୁହାଯାଇଛି ଯେ ଏ ସଂପର୍କରେ ଅଭିଯୋଗ ମିଳିବା ପରେ ରାଜ୍ୟ ନିର୍ବାଚନ ଅଧିକାରୀଙ୍କଠାରୁ ସବିଶେଷ ତଥ୍ୟ ସଂଗ୍ରହ କରାଯାଇ ଏହାର ପରୀକ୍ଷା ନିରୀକ୍ଷା କରାଯାଇଥିଲା ଅପରପକ୍ଷରେ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଅନୁଚିତ ମନ୍ତବ୍ୟ ଦେଇଥିବାରୁ ନିର୍ବାଚନ କମିଶନ କଂଗ୍ରେସ ସଭାପତି ରାହୁଲ ଗାନ୍ଧିଙ୍କୁ ଏକ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି

ସେହିଭଳି ପଞ୍ଜାବର ମନ୍ତ୍ରୀ ନବଜ୍ୟୋତ ସିଂ ସିଦ୍ଧୁ ମଧ୍ୟ ଅହଞ୍ଚନଦାବାଦ ନିର୍ବାଚନ ସଭାରେ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଆପଭିଜନକ ମନ୍ତବ୍ୟ ଦେବାରୁ ତାଙ୍କୁ ମଧ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି ଆଜି ସନ୍ଧ୍ୟା ସୁଦ୍ଧା ନିଜର ଜବାବ ଦାଖଲ କରିବାକୁ ସିଦ୍ଧୁଙ୍କୁ କୁହାଯାଇଛି

ଆଉ ଏକ ନିଷ୍ପଭି କ୍ରମେ ନିର୍ବାଚନ କମିଶନ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଳନାଥଙ୍କୁ ଏକ ନିର୍ବାଚନ ଆଚରଣ ବିଧି ଉଲ୍ଲୁଘନ ଅଭିଯୋଗରୁ ଦୋଷମୁକ୍ତ କରିଛନ୍ତି ଖଣ୍ଡୁଆ ସମାବେଶରେ ସେ ଆଦର୍ଶ ଆଚରଣ ବିଧି ଉଲ୍ଲ୍ଂଘନ କରିଥିଲେ ବୋଲି ବିଜେପି ପକ୍ଷରୁ ଅଭିଯୋଗ ହୋଇଥିଲା ତେବେ ବିଜେପି ନେତ୍ରୀ ସାଧ୍ୱୀ ପ୍ରଜ୍ଞା ସିଂ ଠାକୁର ନିର୍ବାଚନ ପ୍ରଚାର ବେଳେ ଏଟିଏସ୍ ମୁଖ୍ୟ ହେମନ୍ତ କର୍କରେ ଓ ବାବ୍ରି ମସ୍ଜିଦ୍ ଭଙ୍ଗ ଘଟଣା ସଂପର୍କରେ ଯେଉଁ ମନ୍ତବ୍ୟ ଦେଇଥିଲେ ତାହାକୁ କମିଶନ ଆଦର୍ଶ ଆଚରଣ ବିଧିର ଉଲ୍ଲୁଘନ ବୋଲି ଦର୍ଶାଇଛନ୍ତି

ପିଏମ୍ ର୍ୟାଲି ପ୍ରଧାନମନ୍ତ୍ରୀ କହିଛନ୍ତି ଏନ୍ଡିଏ ସରକାର ଆୟୁଷ୍ମାନ ଭାରତ ମାଗଣା ଏଲ୍ପିଜି ସଂଯୋଗ ସମେତ ଗରିବ ଲୋକଙ୍କ କଲ୍ୟାଣ ପାଇଁ ବିଭିନ୍ନ ହିତକାରୀ ଯୋଜନା କାର୍ଯ୍ୟକାରୀ କରିଛନ୍ତି

ମଧ୍ୟପ୍ରଦେଶର ପିପାରିଆ ଓ ହୋସଙ୍ଗାବାଦରେ ନିର୍ବାଚନ ପ୍ରଚାର ସମୟରେ ସେ ମୋଦି ସରକାରଙ୍କର ବିଭିନ୍ନ କାର୍ଯ୍ୟକ୍ରମକୁ ଜନବିରୋଧୀ କହି ତୀବ୍ର ସମାଲୋଚନା କରିଥିଲେ କଂଗ୍ରେସର ସାଧାରଣ ସମ୍ପାଦିକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ ଗତକାଲି ଉତ୍ତରପ୍ରଦେଶର ରାୟବରେଲି ଓ ଆମେଠିରେ ଦଳ ପାଇଁ ପ୍ରଚାର କରିଥିଲେ ସାଇକ୍ଲୋନ୍ ଫନି ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅତି ଭୟଙ୍କର ବାତ୍ୟା 'ଫନୀ' ଆସନ୍ତାକାଲି ଅପରାହ୍ନରେ ପୁରୀ ନିକଟରେ ସ୍ଥଳଭାଗ ଅତିକ୍ରମ କରିବ

ସ୍ବଚନା ଅନୁସାରେ ବାତ୍ୟା ସ୍ଥଳଭାଗ ଅତିକ୍ରମ କରିବା ପରେ ପୁରୀ ଖୋର୍ଦ୍ଧା କଟକ ଯାଜପୁର ଭଦ୍ରକ ଓ ବାଲେଶ୍ୱର ଜିଲ୍ଲା ଦେଇ ପଶ୍ଚିମବଙ୍ଗକୁ ଯିବ ଏହାର ପ୍ରଭାବରେ ଏହିସବୁ ଜିଲ୍ଲା ସମେତ କେନ୍ଦ୍ରାପଡ଼ା ଜଗତସିଂହପୁର ଗଞ୍ଜାମ ଗଜପତି ଏବଂ ଏହାର ଆଖପାଖ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ଓ କ୍ଷୟକ୍ଷତି ହେବାର ସମ୍ଭାବନା ରହିଛି ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ ଏନ୍ଡିଆର୍ଏଫ୍ ବାତ୍ୟା ଉପରେ ସତର୍କ ଦୃଷ୍ଟି ରଖିଛି ଏବଂ ପ୍ରସ୍ତୁତ ହୋଇ ରହିଛି ରାଜ୍ୟ ପ୍ରଶାସନ ମଧ୍ୟ ବାତ୍ୟାର ମୁକାବିଲା ପାଇଁ ସବୁ ସମ୍ଭାବ୍ୟ ପଦକ୍ଷେପ ଗ୍ରହଣ କରିଛି

କ୍ୟାବିନେଟ୍ ସଚିବ ପିକେ ସିହ୍ନା କହିଛନ୍ତି ବାତ୍ୟା ପ୍ରଭାବିତ ହେବାକୁ ଥିବା ଅଞ୍ଚଳଗୁଡ଼ିକର ତଳିଆ ଜାଗାମାନଙ୍କରୁ ଲୋକମାନଙ୍କୁ ତୁରନ୍ତ ନିରାପଦ ସ୍ଥାନକୁ ସ୍ଥାନାନ୍ତରିତ କରିବାପାଇଁ ସଂପୃକ୍ତ ରାକ୍ୟ ସରକାରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଏହାଛଡ଼ା ଖାଦ୍ୟ ପାନୀୟ କଳ ଓ ଔଷଧପତ୍ର ଯୋଗାଣକୁ ନିଶ୍ଚିତ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି ଗତକାଲି ଶ୍ରୀ ସିହ୍ନା ଜାତୀୟ ସଂକଟ ପରିଚାଳନା କମିଟିର ଦ୍ୱିତୀୟ ବୈଠକରେ ଫନୀ ବାତ୍ୟାର ଗତି ବିଧି ନେଇ ସମୀକ୍ଷା କରିଥିଲେ ଏସ୍ସି ଏସ୍ଟି ଭର୍ଡିକ୍ଟ ତଫସିଲଭୁକ୍ତ କାତି ଉପକାତି ଅତ୍ୟାଚାର ନିରୋଧ ସଂଶୋଧନ ଆଇନ ଘେନି ସୁପ୍ରିମକୋର୍ଟ ଗତବର୍ଷ ଯେଉଁ ରାୟ ଦେଇଥିଲେ ତାହାର ସମୀକ୍ଷା କରିବା ପାଇଁ କେନ୍ଦ୍ର ସରକାର କରିଥିବା ଆବେଦନ ଉପରେ ସର୍ବୋଚ୍ଚ ଅଦାଲତ ନିକର ରାୟ ସ୍ଥଗିତ ରଖିଛନ୍ତି ସର୍ବୋଚ୍ଚ ଅଦାଲତଙ୍କ ଏହି ରାୟ ଫଳରେ ଏହି ଆଇନର ଅସଲ ଉଦ୍ଦେଶ୍ୟ ପରାହତ ହେଉଛି ଅତଏବ ସଂପୂକ୍ତ ବର୍ଗର ସ୍ୱାର୍ଥରକ୍ଷା ପାଇଁ ଏହାର ପୁନର୍ବଚାର କରିବାକୁ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ଅଦାଲତ କହିଥିଲେ ଯେ କେବଳ ଅଭିଯୋଗ ଭିତ୍ତିରେ ଏହି ଆଇନରେ କାହାରିକୁ ଗିରଫ କରାଯାଇ ପାରିବ ନାହିଁ ଆଟର୍ଶ୍ଣି ଜେନେରାଲ୍ କେକେ ବେଶୁଗୋପାଳ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗତକାଲି ଅଦାଲତଙ୍କୁ ଜଣାଇଥିଲେ ଯେ ଗତବର୍ଷର ଅଦାଲତୀ ରାୟ ଏହି ଆଇନର କାର୍ଯ୍ୟକାରିତା ନେଇ ସମସ୍ୟା ସୃଷ୍ଟି କରୁଛି ଜଷ୍ଟିସ୍ ଅରୁଣ ମିଶ୍ର ୟୁୟୁ ଲଳିତଙ୍କୁ ନେଇ ଗଠିତ ପୀଠ ମାମଲାର ଶୁଣାଣି କରିଛନ୍ତି ସାରା ଦେଶରେ ଆଇନ ଗୋଟିଏ ହେବା ଉଚିତ ଏବଂ ତଫସିଲଭୁକ୍ତ ଜାତି ଓ ଉପଜାତି ଏବଂ ସାଧାରଣବର୍ଗଙ୍କ ମଧ୍ୟରେ ଆଇନକୁ ନେଇ ଭିନ୍ନତା ରହିବାର ଆବଶ୍ୟକତା ନାହିଁ ବୋଲି ଅଦାଲତ କହିଛନ୍ତି

କଲମ୍ବୋସ୍ଥିତ ସାନଗ୍ରିଲା ହୋଟେଲ୍ ଉପରେ ପୂର୍ବରୁ ଆତ୍ମଘାତୀ ବୋମା ବିସ୍ଫୋରଣ ଘଟାଇଥିବା ଜହରନ୍ କାଶୀମ୍ ସଂଗଠନକୁ ଏହି ଆକ୍ରମଣ ପାଇଁ ପୁଲିସ୍ ଦାୟୀ କରିଛି

ଗତକାଲି ମ୍ୟାଚ୍ରେ ମହେନ୍ଦ୍ର ସିଂ ଧୋନି ମ୍ୟାନ୍ ଅଫ୍ ଦି ମ୍ୟାଚ୍ ହୋଇଥିଲେ

ଉଭୟ ଦଳ ପ୍ଲେ ଅଫ୍ରେ ପହଞ୍ଚସାରିଛନ୍ତି

ବ୍ୟାଡମିଣ୍ଟନ୍ ନିଉଜିଲ୍ୟାଣ୍ଡ୍ ଓପନ୍ ବ୍ୟାଡମିଙ୍କନ୍ରେ ସାଇନା ନେହୱାଲ ପ୍ରଥମ ରାଉଣ୍ଡରେ ହାରିଯାଇଛନ୍ତି

ଅନ୍ୟତମ ଭାରତୀୟ ଖେଳାଳି ଅନୁରା ପ୍ରଭୁଦେଶାଇ ମଧ୍ୟ ପ୍ରଥମ ରାଉଣ୍ଡ୍ରୁ ବିଦାୟ ନେଇଛନ୍ତି ପୁରୁଷ ସିଙ୍ଗିଲ୍ସରେ ଲକ୍ଷ୍ୟ ସେନ ଓ ଶୁଭଙ୍କର ଦେ ହାରିଯାଇଥିବା ବେଳେ ଏଚ୍ଏସ୍ ପ୍ରଣୟ ଓ ବିସାଇପ୍ରଣୀଥ୍ ପ୍ରି କ୍ୱାର୍ଟରଫାଇନାଲ୍ରେ ପହଞ୍ଚ୍ଚ ୍ଚନ୍ତି ପୁରୁଷ ଡବଲ୍ସରେ ମନୁ ଆତ୍ରି ଓ ବି ସୁମିଥ୍ ରେଡ୍ଡି ପ୍ରିକ୍ଠାର୍ଟର ଫାଇନାଲ୍କୁ ଉନ୍ନୀତ ହୋଇଛନ୍ତି ପ୍ରି କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ଗୁଡ଼ିକ ଆଜି ଅନୁଷ୍ଠିତ ହେବ